ପ୍ରଧାନମନ୍ତ୍ରୀ ଆସନ୍ତାବର୍ଷରେ ନୂଆ ସଂକଳ୍ପ ଗ୍ରହଣ କରିବାର ସମୟ ଉପନୀତ ହୋଇଥିବା ବ୍ୟକ୍ତ କରିବା ସହ କହିଛନ୍ତି ଆମ ଦେଶ ମଧ୍ୟ ସଫଳତାର ନୃତନ ଶିଖରକୁ ସ୍ୱର୍ଶ କରିବ ଯାହା ବିଶ୍ୱରେ ମାନ୍ୟତା ଏବଂ ସଶକ୍ତିକରଣ ହେବାର ଇଚ୍ଛାଠାରୁ ମଧ୍ୟ ଅଧିକ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ଦୂଢ଼ ଇଚ୍ଛାଶକ୍ତି ଏବଂ ଆଗ୍ରହ ପ୍ରତ୍ୟେକ ମଣିଷକୁ ତା'ର ଲକ୍ଷ୍ୟ ପୂରଣ ଦିଗରେ ସହାୟକ ହୋଇଥାଏ ଭାରତର ଯୁବଶକ୍ତିକୁ ଲକ୍ଷ୍ୟକଲେ ଖୁସି ଏବଂ ଆମ୍ବିଶ୍ୱାସ ଅନୁଭବ କରିହୁଏ ଏବଂ ସେମାନଙ୍କ ଠାରେ ରହିଥିବା ଇଚ୍ଛାଶକ୍ତି ଏବଂ ଆତ୍ମପ୍ରତ୍ୟୟ ବାରି ହୋଇ ପଡେ ବୋଲି ସେ କହିଛନ୍ତି ନିକଟରେ ପାଳନ କରାଯାଇଥିବା ଗୀତା ଜୟନ୍ତୀକୁ ସ୍କରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭଗବାନ କୃଷ୍ଣଙ୍କର ବାଣୀ ଜୀବନରେ କିଛି ନୃତନ ଶିକ୍ଷା କରିବାକ୍ ପ୍ରେରଣା ଦେଇଥାଏ ଶାହା ମଣିପ୍ରର ଉତ୍ତର ପୂର୍ବାଞ୍ଚଳର ସାମଗ୍ରୀକ ବିକାଶକୁ କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି

ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରକୁ ଏନ୍ଡିଏ ସରକାର ଏକ ବିଶେଷ ପରିଚୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକଳ୍ପ ସ୍ଥାପନ କରୁଛନ୍ତି ସେ କହିଛନ୍ତି ମଣିପୁରର ଅଧିବାସୀଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ସେ କହିଛନ୍ତି ଯେଉଁ ମଶିପୁର ଦିନେ ଅସଜଡ଼ା ହୋଇ ରହିଥିଲା ତାହା ଏବେ ବିକାଶର ମୁଖ୍ୟଦ୍ୱାର ପାଲଟିଛି ସେ କହିଛନ୍ତି ମଣିପୁରର ଯୁବପିଢ଼ି ସୂଚନା ଏବଂ ଜ୍ଞାନକୌଶଳ ଦିଗରେ ଅଧିକ ଉତ୍ସାହୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଷୟରେ ଅବଗତ ଅଛନ୍ତି

ଅନ୍ୟପକ୍ଷରେ ଆଗାମୀ ଦିନରେ ରାଜ୍ୟରେ ଏକ ଫରେନ୍ସିକ୍ ସାଇନ୍ କଲେଜ ସ୍ଥାପନ ଦିଗରେ ପଦକ୍ଷେପ ନେବାକୃ ସେ ମ୍ରଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କୁ ଅନୁରୋଧ କରିଛନ୍ତି ପୂର୍ବ ସରକାରକୁ ସମାଲୋଚନା କରି ଶ୍ରୀ ଶାହା କହିଛନ୍ତି ପୂର୍ବ ସରକାରଗୁଡ଼ିକ ରାଜ୍ୟର ବିକାଶ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ

ଆଜିର ଉହବରେ ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ମଣିପ୍ରରେ ବିଜେପି ସରକାର ଆସିବା ପରେ ବିକାଶ ହିଁ ମୁଖ୍ୟ ପ୍ରସଙ୍ଗ ହୋଇଛି ଡ୍ରାଇଭର୍ଲେସ୍ ଟ୍ରେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶର ପ୍ରଥମ ଚାଳକ ବିହୀନ ଟ୍ରେନ୍ସେବାକୁ ଦିଲ୍ଲୀ ମେଟ୍ରୋର ମାଗେଣ୍ଟା ଲାଇନ୍ଠାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବେ ଗମନାଗମନ କ୍ଷେତ୍ରରେ ଏହା ଏକ ନୃତନ ଅଧ୍ୟାୟ ସ୍ଥି କରିବ ଏହି ଚାଳକ ବିହୀନ ଟ୍ରେନ୍ଗ୍ରଡ଼ିକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ବୋଲି କଶାଯାଇଛି ଏହି ଚାଳକବିହୀନ ଟ୍ରେନ୍ ଚଳାଚଳ ଦ୍ୱାରା ମାନବସ୍ଥିଷ୍ଟ ଭୁଲ୍ର ପରିସମାପ୍ତି ମଧ୍ୟ ଘଟିବ ଏହି ଲାଇନ୍ରେ ପଶ୍ଚିମ କନକପୁରୀରୁ ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ଚାଳକବିହୀନ ଟ୍ରେନ୍ଟି ଚଳାଚଳ କରିବ

ଏହି ଟ୍ରେନ୍ ସେବାଦ୍ୱାରା ଫୁଲକୋବି କ୍ୟାପ୍ସିକମ୍ ବନ୍ଧାକୋବି ସଜନା ଛୁଇଁ ଲଙ୍କା ପିଆଜ ଭଳି ପନିପରିବା ଏବଂ ଅଙ୍ଗୁର କମଳା ଡାଳିମ୍ଭ କଦଳୀ ଏବଂ ଆତ ଆଦି ଫଳ ପରିବହନ କରାଯିବ ଯାତ୍ରା ସମୟରେ ଏହି ଟ୍ରେନ୍ ବିଭିନ୍ନ ଷ୍ଟେସନ୍ରେ ଅଟକି ସେଠାରୁ ବିଭିନ୍ନ ପରିପରିବା ଓ ଫଳ ଆଦି ଲୋଡ଼ିଂ ଅନ୍ଲୋଡ଼ିଂ କରାଯିବ

ଏହି ଅବସରରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ରେଳମନ୍ତ୍ରୀ ପିୟୁଷ ଗୋୟଲ୍ ଉପସ୍ଥିତ ରହିବେ ପିଏମ୍ ଫ୍ରେଟ୍ କରିଡର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମଙ୍ଗଳବାର ଦିନ ନିୟୁ ଭାଉପୁର ନିୟୁ ଖୁର୍ଜା ପୂର୍ବାଞ୍ଚଳ ଉତ୍ଗୀକୃତ ପରିବହନ କରିଡର୍ର ଉଦ୍ଘାଟନ କରିବେ

ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ କାନ୍ପୁର ଏଟାୱା ଫିରୋଜାବାଦ୍ ଅଲ୍ଲିଗଡ଼ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳର ଆଞ୍ଚଳିକ ଶିଳ୍ପଗୁଡ଼ିକ ସହଜରେ ବ୍ୟବସାୟ କରିପାରିବେ ଏହାବ୍ୟତୀତ କାନ୍ପୁର ଦିଲ୍ଲୀ ମୁଖ୍ୟ ରାସ୍ତା ଓ ରେଳସେବା ଦ୍ରତବେଗରେ କାର୍ଯ୍ୟ କରିପାରିବ ବୋଲି କୁହାଯାଉଛି ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜଠାରେ ଅପରେସନ୍ କଷ୍ଟ୍ରୋଲ୍ ସେକ୍ଷର୍ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି

ଆଜି ଏ ସମ୍ପର୍କିତ ନିର୍ଦ୍ଦେଶନାମା ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି

ସେଠାରେ ସେ କତ୍ତାର୍ର ଉପପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ମହମ୍ମଦ ବିନ୍ ଅବଦ୍ରଲ୍ ରହମାନ୍ ବିନ୍ ଯଶିମ୍ ଅଲ୍ ଥାନି ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ ବୈଦେଶିକ ମନ୍ତ୍ରୀ ହେବା ପରେ ଜୟଶଙ୍କରଙ୍କର ଏହା ପ୍ରଥମ କତ୍ତାର୍ ଗସ୍ତ ଏହି ଗସ୍ତକାଳରେ ସେ ନିକ ପ୍ରତିପକ୍ଷଙ୍କ ସହ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ତଥା ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

ଏହି ଆଲୋଚନା ସମୟରେ କୟଶଙ୍କର ସେଠାକାର ଭାରତୀୟଙ୍କୁ କୋଭିଡ୍ ମହାମାରୀ ସମୟରେ ସହାୟତା ପାଇଁ କତ୍ତାର ସରକାରଙ୍କ ଧନ୍ୟବାଦ ଜଣାଇବାର କାର୍ଯ୍ୟକ୍ରମ ରହିଛି

ପ୍ରତ୍ୟେକ ବର୍ଷ ସିବିଏସ୍ଇ ପରୀକ୍ଷା ଫେବୃୟାରୀ ଏବଂ ମାର୍ଚ୍ଚ ମାସରେ ହୋଇଥାଏ ଏବଂ ଏଥିପାଇଁ ନଭେମ୍ବର ମାସରେ ପରୀକ୍ଷା ସମୟ ଘୋଷଣା କରାଯାଇଥାଏ

ତୂର୍କୀ ଆଭ୍ୟନ୍ତରୀଣ ବ୍ୟାବାର ମନ୍ତ୍ରୀ ସୁଲେମାନ ସୋଲୁ କହିଛନ୍ତି ଭୂକମ୍ପ ସ୍ଥାନରେ କୌଣସି ଧନ ଜୀବନ କ୍ଷୟକ୍ଷତି ଖବର ମିଳି ନାହିଁ

ସେହି ଆତଙ୍କବାଦୀମାନେ ଆଫଗାନ୍ ସେନା ଉପରେ ଆକ୍ରମଣ କରିବା ଯୋଜନା କରୁଥିବାବେଳେ ତାହାକୁ ପଣ୍ଡ କରିଦିଆଯାଇଛି ଆଫଗାନ୍ର ଝେରିଆ କିଲ୍ଲାରେ ଏହି ଘଟଣା ଘଟିଛି

ଜେଡିୟୁ ପ୍ରେସିଡେଣ୍ଟ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ପ୍ରସାଦ ସିଂହ କନତା ଦଳ ୟୁନାଇଟେଡ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ସେ ନିର୍ଦ୍ଦନ୍ଦରେ ନିର୍ବାଚିତ ହୋଇଥିବା ଦଳପକ୍ଷରୁ କୁହାଯାଇଛି ଆଜି ପାଟନାରେ ଅନୁଷ୍ଠିତ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍କଭି ଗ୍ରହଣ କରାଯାଇଛି